ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଯୋଗାଇଦେଇଛନ୍ତି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନୁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ ଏଫ୍ସିଆଇ ଦେଶର ବିଭିନ୍ନ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଯୋଗାଇ ଦେଇଛି

ଉଉରପ୍ରଦେଶ ବିହାର ଡେଲଙ୍ଗାନା ଆସାମ ହିମାଚଳପ୍ରଦେଶ ମେଘାଳୟ ସିକିମ୍ ଉତ୍ତରାଖଣ୍ଡ ମହାରାଷ୍ଟ୍ର ଗୁଜରାଟ ହରିଆଣା କେରଳ ଏବଂ ମିଜୋରାମ ଆଦି ରାଜ୍ୟର ସରକାରଙ୍କ ପକ୍ଷରୁ ଏଫ୍ସିଆଇରୁ ଖାଦ୍ୟଶସ୍ୟ ସଂଗ୍ରହ କରାଯାଉଛି କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆସନ୍ତା କିଛିଦିନ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ ଖାଦ୍ୟଶସ୍ୟ ସଂଗ୍ରହ କରି ବଣ୍ଟନ ଆରମ୍ଭ କରିବେ ସାରା ଦେଶରେ ଜାରି ରହିଥିବା ଲକ୍ଡାଉନ ପରିପ୍ରେକ୍ଷୀରେ ଏଫ୍ସିଆଇ ନିରବଚ୍ଛିନ୍ଦଭାବେ ଦେଶର ସମସ୍ତ ଭାଗରେ ଖାଦ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛି

ପିଏମ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ଲୋକସଭା ଓ ରାଜ୍ୟସଭା ନେତାମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଛନ୍ତି କୋଭିଡ୍ ନାଇଷ୍ଟିନ୍ ସଫକମଣ ବ୍ୟାପିବା ଯୋଗୁଁ ଉପ୍ରକିଥିବା ପରିସ୍ଥିତି ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଥିଲା

ଏହି ନୂତନ କୌଶଳ ଫଳରେ ଉତ୍ତରପ୍ରଦେଶର ଆଗ୍ରା ଏବଂ ଗୌତମବୁଦ୍ଧନଗରରେ ସୁଫଳ ମିଳିଛି ଏହା ସହିତ ରାଜସ୍ଥାନର ଭିଲୱାଡ଼ା ପୂର୍ବଦିଲ୍ଲୀ ଏବଂ କେରଳର କେତେକ ସ୍ଥାନରେ ଉତ୍ତମ ଫଳ ମିଳିପାରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଶାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଚ୍ଚନ୍ତି

ପ୍ରଥମଟି ହେଉଛି କୋଭିଡ୍ କେୟାର ସେଣ୍ଟର ଯେଉଁଥିରେ ସାଧାରଣ କରୋନା ଲକ୍ଷଣ ପ୍ରକାଶ ପାଉଥିବା ରୋଗୀଙ୍କୁ ଚିକିତ୍ସା କରାଯିବ ଏହି କେନ୍ଦ୍ରଗୁଡ଼ିକ ବିଭିନ୍ନ ଛାତ୍ରାବାସ ସ୍କୁଲ୍ ଷ୍ଟାଡିୟମ୍ ଏବଂ ଲଜ୍ଗୁଡ଼ିକରେ କାର୍ଯ୍ୟ କରିବ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଏହି କେନ୍ଦ୍ର ଖୋଲାଯିବ ଆବଶ୍ୟକ ପଡ଼ିଲେ ଏହି କେନ୍ଦ୍ରଗୁଡ଼ିକୁ କ୍ୱାରେଣ୍ଟାଇନ୍ ପାଇଁ ମଧ୍ୟ ବ୍ୟବହାର କରାଯିବ ଦ୍ୱିତୀୟଟି ହେଉଛି କୋଭିଡ୍ ହେଲ୍ଥ ସେଣ୍ଟର ଯେଉଁଥିରେ କରୋନାର ମଧ୍ୟମଧରଣର ଲକ୍ଷଣ ପ୍ରକାଶ ପାଉଥିଲେ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ଏହି ସେବା ପାଇଁ କୌଣସି ପୂର୍ଣ୍ଣାଙ୍ଗ ହସ୍କିଟାଲ କିମ୍ବା ହସ୍କିଟାଲର ଏକ ୱାର୍ଡକୁ ବ୍ୟବହାର କରାଯାଇ ପାରିବ ଏହି ପ୍ରକାର କେନ୍ଦ୍ରରେ ଶଯ୍ୟା ସହିତ ରୋଗୀମାନଙ୍କୁ ଅମ୍ଳୁଜାନ ଯୋଗାଇଦେବା ବ୍ୟବସ୍ଥା ରହିବ ସେହିପରି ତୃତୀୟ ପର୍ଯ୍ୟାୟରେ ସ୍ୱତନ୍ତ୍ର କୋଭିଡ୍ ହସ୍କିଟାଲ ସଂପର୍କରେ ଶ୍ରୀ ଅଗ୍ରୱାଲ କହିଛନ୍ତି ଏଥିରେ କରୋନା ପକିଟିଭ୍ ରୋଗୀମାନଙ୍କର ଚିକିତ୍ସା କରାଯିବ ସ୍ୱତନ୍ତ୍ର ହସ୍କିଟାଲ କିମ୍ବା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଥିବା ବ୍ଲକରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଯେଉଁଥିରେ ଆଇସିୟୁ ଭେଷ୍ଟିଲେଟର ଏବଂ ଅମ୍ଳକାନ ଯୋଗାଇଦେବା ବ୍ୟବସ୍ଥା ରଖାଯିବ

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ବେଆଇନ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ମହକ୍କୁଦ ରଖିବା ଓ କଳାବଜାରୀ କରୁଥିବା ଲୋକଙ୍କ ବିରୂଦ୍ଧରେ ତତ୍କାଳ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ ଯୁଗ୍କ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବା କହିଛନ୍ତି ଲକ୍ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲହ୍ଧତା ଓ ସ୍ଥିତି ନେଇ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତଭାବେ ସମୀକ୍ଷା କରାଯାଇଛି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଯୋଗାଣ ସନ୍ତୋଷଜନକ ରହିଛି ବୋଲି ସେ କହିଛନ୍ତି କୁମାରୀ ଶ୍ରୀବାସ୍ତବା କହିଛନ୍ତି ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ବେଆଇନ ଭାବେ ମହଜୁଦ କରି ରଖୁଛନ୍ତି କିମ୍ବା କଳାବଜାରୀ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ରମନ୍ତୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଦେଇଛନ୍ତି କରୋନା ଅମୁଲ କୋଭିଡ୍ ନାଇଷ୍ଟିନ୍ ସଂକ୍ମଣ ବିପକ୍ଷରେ ସଂଗ୍ରାମରେ ସହାୟତା କରିବା ପାଇଁ ଦେଶର ବହୁ ସଂଗଠନ ଆଗେଇ ଆସୁଛନ୍ତି

ଅମୁଲ ସମବାୟ ପରିଚାଳନା ନିର୍ଦ୍ଦେଶକ ଆର୍ଏସ୍ ସୋଢ଼ି କହିଛନ୍ତି ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଅମୁଲ ଦୁଗ୍ମ ପହଞ୍ଚାଇବାରେ ଭାରତୀୟ ରେଳବାଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କର୍ ଛି ରେଲଓ୍ବେ ପିପିଇ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ସମୟରେ ଡାକ୍ତରୀ ସରଞ୍ଜାମ ଯେଭଳି ସହଜରେ ପହଞ୍ଚାଯାଇ ପାରିବ ସେ ଦିଗରେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତୀୟ ରେଳବାଇ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଉତ୍ପାଦନ ପାଇଁ ଏହାର ଉଦ୍ୟମକୁ ତୃରାନ୍ୱିତ କରିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ରେଳବାଇର ଡାକ୍ତର ଓ ଚିକିତ୍ସା ସହାୟକ କର୍ମଚାରୀମାନଙ୍କ ପାଇଁ ପ୍ରତିଦିନ ଏକହଜାରରୁ ଅଧିକ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଉତ୍ପାଦନ କରିବାକୁ ରେଳବାଇ ୱାର୍କସପ୍ଗୁଡ଼ିକରେ କାର୍ଯ୍ୟ ଖୁବ୍ ଜୋରସୋରରେ ଚାଲିଛି ଆଗକୁ ଏହି କାର୍ଯ୍ୟ ଆହୁରି ଅଧିକ ତ୍ୱରାନ୍ଧିତ ହେବ

ଏହି ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମଗୁଡ଼ିକ ମୋଟାମୋଟି ଭାବେ ଜଗଧାରୀ ୱାର୍କସପ୍ରେ ନିର୍ମାଣ କରାଯାଉଛି ଓ ଏଥିପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଗବେଷଣାଗାର ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି

ଏହା ବ୍ୟତୀତ ଚୀନରେ ଆଉ ତିନିଜଣ ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରାଯାଇଛି